ମତପାର୍ଥକ୍ୟ ଦୂର କରିବା ପାଇଁ କୋର୍ଟ୍ ମାମଲା ସହ ସମ୍ପୃକ୍ତ ସବୁ ପକ୍ଷଙ୍କୁ ତିନିଦିନ ସମୟ ଦେଇଛନ୍ତି

ଏସ୍ସି ଅଯୋଧ୍ୟା ସୁପ୍ରିମ୍କୋର୍ଟ ଆଜି ରାମ କନ୍କଭୂମି ବାବ୍ରି ମସ୍ଜିଦ୍ କମି ବିବାଦ ମାମଲାର ଶୁଣାଣି ସମାପ୍ତ କରି ରାୟକୁ ସଂରକ୍ଷିତ ରଖିଛନ୍ତି

ମାମଲା ସହ ସମ୍ପୁକ୍ତ ସବୁ ପକ୍ଷ ଏହାର ସମାଧାନ ପାଇଁ ସେମାନଙ୍କର ଆଭିମୁଖ୍ୟ ଜଣାଇବା ଲାଗି ଖଣ୍ଡପୀଠ ସେମାନଙ୍କୁ ତିନିଦିନ ସମୟ ଦେଇଛନ୍ତି ଏହାପରେ ଖଣ୍ଡପୀଠ ମାମଲା ଉପରେ ରାୟ ଘୋଷଣା କରିବେ ଖଣ୍ଡପୀଠର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍ ଏସ୍ଏ ବୋବଡେ ଡିୱାଇ ଚନ୍ଦ୍ରଚୂଡ଼ ଏ ଅଶୋକ ଭୂଷଣ ଓ ଏସ୍ଏ ନଜିର ଅଛନ୍ତି ଇଡି ଚିଦାୟରମ୍ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଦ୍ୱାରା ଦାଏର କରାଯାଇଥିବା ଆଇଏନ୍ଏକ୍ଟ୍ ମିଡିଆ କଳାଧନ ମାମଲାରେ ଦିଲ୍ଲୀର ଏକ ଅଦାଲତ ଆକି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାୟରମ୍ଙ୍କୁ ହାଜର ହେବା ପାଇଁ ପରୱାନା ଜାରି କରିଛନ୍ତି ଶ୍ରୀ ଚିଦାୟରମ୍ଙ୍କୁ ତିହାଡ଼ କେଲ୍ରେ ଜେରା କରିଥିବା ବିଷୟରେ ଇଡି ସ୍ୱତନ୍ତ୍ର ବିଚାରପତି ଅଜୟ କୁହରଙ୍କୁ ଜଣାଇଥିଲା

ଜେରା କରାଯିବା ସମୟରେ ଶ୍ରୀ ଚିଦାମ୍ଘରମ୍ଙ୍କର ବୟାନ ରେକର୍ଡ କରାଯାଇଥିବା ବିଷୟରେ ଇଡି ପାଇଁ କୋର୍ଟ୍ରେ ହାଜର ହୋଇଥିବା ଓକିଲମାନେ ଜଣାଇଛନ୍ତି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ର ଏକ ତିନିକ୍ଷଣିଆ ତଦନ୍ତକାରୀ ଦଳ ଆଜି ସକାଳୁ ତିହାଡ଼ କେଲ୍ରେ ପହଞ୍ଚି ଶ୍ରୀ ଚିଦାମ୍ଘରମ୍ଙ୍କୁ ପ୍ରାୟ ଦୁଇଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲେ କଳାଧନ ନିବାରଣ ଆଇନ୍ ଅଧୀନରେ ଶ୍ରୀ ଚିଦାୟରମ୍ଙ୍କୁ ଗିରଫ୍ କରାଯାଇଛି ଶ୍ରୀ ଚିଦାୟରମ୍ଙ୍କୁ ଜେରା କରିବା ଓ ଆବଶ୍ୟକ ସ୍ଥଳେ ଗିରଫ୍ କରିବାକୁ ସ୍ୱତନ୍ତ୍ର ଅଦାଲତ ଗତକାଲି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍କୁ ଅନୁମତି ଦେଇଥିଲେ ଜେକେ ଏନ୍କାଉଣ୍ଟର ଜାମ୍ମୁ କାଶ୍କୀରର ଅନନ୍ତନାଗ ଜିଲ୍ଲା ସ୍ଥିତ ବିଜବେହେଡ଼ା ଅଞ୍ଚଳରେ ଗତ ବିଳୟିତ ରାତ୍ରିରେ ଏକ ସନ୍ତାସବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ତିନି ଜଣ ହିଜ୍ବୁଲ୍ ମୁଜାହିଦ୍ଦିନ୍ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ ଦିଲବାଗ ସିଂହ କହିଛନ୍ତି ସେହି ସନ୍ତାସବାଦୀମାନଙ୍କ ମଧ୍ୟର୍ ଦୂଇ ଜଣଙ୍କୁ ଚିହ୍ରଟ କରାଯାଇଛି ଓ ତୃତୀୟ ଜଣକର ଚିହ୍ରଟ ପ୍ରକ୍ରିୟା କାରି ରହିଛି ଜଣେ ସନ୍ତାସବାଦୀର ନାମ ନସିର୍ ଚଦ୍ରୁ ଓ ସେ ହିକ୍ବୁଲ୍ ମୁଜାହିଦ୍ଦିନ୍ ଗୋଷୀର କମାଣ୍ଡର ବୋଲି କୁହାଯାଇଛି ଅନ୍ୟ ଜଣେ ସନ୍ତାସବାଦୀର ନାମ ଜାଭେଦ୍ ଅହମ୍ମଦ୍ ବୋଲି ଜଣାପଡ଼ିଛି ଶ୍ରୀ ସିଂହ କହିଛନ୍ତି ସେହି ତିନି ଜଣଯାକ ସନ୍ତାସବାଦୀ ବିଭିନ୍ନ ପ୍ରକାରର ସନ୍ତାସବାଦୀ କାର୍ଯ୍ୟକଳାପରେ କଡ଼ିତ ଥିଲେ ଜଣେ ଯବାନଙ୍କ ଗୋଡ଼ରେ ଗୁଳି ବାଜିଛି ଓ ହସ୍କିଟାଲ୍ରେ ତାଙ୍କର ଚିକିତ୍ସା କରାଯାଉଛି ଜେ ଆଣ୍ଡ କେ କିଲିଂ ଜାମ୍ମୁ କାଶ୍ମୀରର ପୁଲଓ୍ବାମା ଜିଲ୍ଲାରେ ଜଣେ ସ୍ଥାନୀୟ ଶ୍ରମିକକୁ ସନ୍ଦିଗ୍ର ଉଗ୍ରବାଦୀମାନେ ହତ୍ୟା କରିଛନ୍ତି ସୋପିଆଁ କିଲ୍ଲାର ସିନ୍ଧୁ ଶିରମଲ ଗ୍ରାମଠାରେ ଦୁଇ ଦିନ ପୂର୍ବେ ରାଜସ୍ଥାନର ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ଉଗ୍ରବାଦୀମାନେ ଗୁଳିକରି ହତ୍ୟା କରିବା ପରେ ଏହା ହେଉଛି ଏ ଧରଣର ଦ୍ୱିତୀୟ ଘଟଣା ପୁଲିସ୍ ଅଫିସରମାନଙ୍କ କହିବା ଅନୁସାରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଇଟାଭାଟିରେ କାମ କରୁଥିବା ଜଣେ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଛନ୍ତି ପୁଲୱାମା ଜିଲ୍ଲାର କାକାପୋରା ରେଳଷ୍ଟେସନ୍ ନିକଟସ୍ଥ ନେହାମାଠାରେ ସେହି ଶ୍ରମିକ ଜଣଙ୍କ ହତ୍ୟା କରାଯାଇଛି

ପୁଲିସ୍ କହିଛି ଆକିର ଆକ୍ରମଣରେ ଦୁଇ ଜଣ ଉଗ୍ରବାଦୀ ସମ୍ପୁକ୍ତ ଥିବାର ଅନୁମାନ କରାଯାଉଛି ଉଗ୍ରବାଦୀମାନଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ଖୋଜାଖୋଜି ଆରମ୍ଭ କରାଯାଇଛି

ଏହାଦ୍ୱାରା ମାନବାଧିକାରର ଘୋର ଲଙ୍ଘନ ହେଉଥିଲା କିନ୍ତୁ ଏ ବିଷୟରେ କେହି ପଦେବି କହୁନଥିଲେ

ସେ କହିଛନ୍ତି ଅସ୍ତଶସ୍ତ ସହ ଆତ୍ମସମର୍ପଣ କରିବା ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ ରହିଯାଇଛି ଆମେରିକା ସମେତ ବିଶ୍ୱର ବଡ଼ବଡ଼ ଦେଶମାନଙ୍କ ପକ୍ଷରୁ ଦିଆଯାଇଥିବା ଆହ୍ୱାନକୁ ସେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଟର୍କୀ ଦ୍ୱାରା ଉତ୍ତର ସିରିଆରେ ସପ୍ତାହେ ଧରି ଚାଲିଥିବା କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବାକୁ ବିଶ୍ୱ ସ୍ତରରୁ ଅନୁରୋଧ କରାଯାଇଥିଲା

କୁର୍ଦ୍ଦର ଯୋଦ୍ଧାମାନଙ୍କୁ ଟର୍କୀ ସୀମାରୁ ଘଉଡ଼ାଇ ଦେବା ଓ ସିରିଆର ସରଣାର୍ଥୀମାନଙ୍କୁ ସେମାନଙ୍କ ଦେଶକୁ ପଠାଇଦେବା ଏହି କାର୍ଯ୍ୟାନୁଷ୍ଠାନର ମୂଳ ଲକ୍ଷ୍ୟ କର୍ତ୍ତାରପୁର କରିଡ଼ର କର୍ତ୍ତାରପୁର କରିଡ଼ରର ଉଦ୍ଘାଟନ ପାଇଁ ପ୍ରସ୍ତୁତି ପୂର୍ଣ୍ଣମାତ୍ରାରେ ଆଗେଇ ଚାଲିଛି କର୍ତ୍ତାରପୁର କରିଡ଼ର ପଞ୍ଜାବର ଗୁରୁଦାସପୁର କିଲ୍ଲା ସ୍ଥିତ ଡେରାବାବା ନାନକ ପୀଠକୁ ପାକିସ୍ତାନର କର୍ତ୍ତାରପୁର ସ୍ଥିତ ଦରବାର ସାହିବକୁ ସଂଯୋଗ କରିବ

ଇଲେକ୍ସନସ୍ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରଚାର ଖୁବ୍ କୋରସୋରରେ ଚାଲିଛି

ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ପୂର୍ଣ୍ଣ ମାତ୍ରାରେ ଆଗେଇ ଚାଲିଛି ଆକାଶବାଣୀକୁ ଏକ ସାକ୍ଷାତକାର ବେଳେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଫିସର ବଳଦେବ ହର୍ପାଲ୍ ସିଂହ ବିଧାନସଭା ନିର୍ବାଚନ ପାଇଁ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ବିଷୟରେ ଜଣାଇଛନ୍ତି ମୁମ୍ୟାଇ ଜିଲ୍ଲାପାଳ ଭୋଟ୍ ଗ୍ରହଣ ଦିନକୁ ଛୁଟିଦିନ ଘୋଷଣା କରିଛନ୍ତି ସେହିଦିନ ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍ ବନ୍ଦ ରହିବ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରରେ ବିରୋଧୀ ଦଳଗୁଡ଼ିକ ଦ୍ୱାରା ଜାନ୍ମୁ କାଶ୍ମୀର ପ୍ରସଙ୍ଗକୁ ନେଇ ଗ୍ରହଣ କରାଯାଉଥିବା ଅଭିମୁଖ୍ୟର ତୀବ୍ର ସମାଲୋଚନା କରିଛନ୍ତି ମହାରାଷ୍ଟ୍ରର ଅକୋଲାଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଏଥିରୁ ବିରୋଧୀ ଦଳମାନେ କେତେ ସୁବିଧାବାଦି ତାହା ସ୍ୱଷ୍ଟ ହୋଇଯାଉଛି ପ୍ରଧାନମନ୍ତ୍ରୀ ରାଜ୍ୟର ଜଳଯୁକ୍ତ ସିବର୍ ଯୋଜନାକୁ ସ୍ୱାଗତ କରିଛନ୍ତି ଏହି ଯୋଜନା ଜଳସଂରକ୍ଷଣ ପାଇଁ ଆରମ୍ଭ କରାଯାଇଛି ଶ୍ରୀ ମୋଦୀ କହିଛନ୍ତି ସରକାର କୃଷିର ବିକାଶ ଓ କୃଷକମାନଙ୍କ କଲ୍ୟାଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଇସି ଭାର୍ଗବ ନିର୍ବାଚନ କମିଶନ୍ ମଧ୍ୟପ୍ରଦେଶ ବିଧାନସଭା ବିରୋଧୀ ଦଳ ନେତା ତଥା ବିଜେପି ସଦସ୍ୟ ଗୋପାଳ ଭାର୍ଗବଙ୍କୁ ଭବିଷ୍ୟତରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେବା ସମୟରେ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ଝାବୁଆ ଆସନ ଉପନିର୍ବାଚନ ପାଇଁ ଏକ ସଭାରେ ସେ ଦେଇଥିବା ଭାଷଣ ପରିପ୍ରେକ୍ଷୀରେ ନିର୍ବାଚନ କମିଶନ୍ ତାଙ୍କୁ ଏହି ସତର୍କତା କାରି କରିଛି ଏକ ର୍ୟାଲି ସମୟରେ ଶ୍ରୀ ଭାର୍ଗବ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଲୋକମାନଙ୍କୁ ଅନୁରୋଧ କରି ସେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ଓ ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ପାକିସ୍ତାନକୁ ପ୍ରତିନିଧିତ୍ୱ କରୁଛନ୍ତି ବୋଲି କହିଥିଲେ ନିର୍ବାଚନ କମିଶନ୍ କହିଛି ଶ୍ରୀ ଭାର୍ଗବଙ୍କର ଏହି ମନ୍ତବ୍ୟ ନିର୍ବାଚନ ଆଚରଣବିଧିକୁ ଲଙ୍ଘନ କରୁଛି

ଏହି ଗୌରବ ଅର୍ଜନ କରିବାରେ ସେ ସର୍ବକନିଷ୍ଠ ଖେଳାଳି ରହିଛନ୍ତି ଦିନିକିଆ କ୍ରିକେଟ୍ରେ ଦ୍ଦୈତ ଶତକ ହାସଲ କରିବାରେ ସେ ଦେଶର ନବମ ଖେଳାଳି ହୋଇଛନ୍ତି

କର୍ଷାଟକର ଆଲୁର୍ଠାରେ ଝାଡ଼ଖଣ୍ଡ ବିପକ୍ଷରେ ସେ ଏହି ସ୍କୋର ହାସଲ କରିଛନ୍ତି

ଏହି ବିଜୟ ସହ ଭାରତ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି

ଭାରତୀୟ ଟିମ୍ ଶ୍ରକ୍ରବାର ଦିନ ଏହାର ଶେଷ ରାଉଣ୍ଡରବିନ୍ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ବ୍ରିଟେନ୍କୁ ଭେଟିବ